ଆଜି ରେଡ଼ିଓ ମାଧ୍ୟମରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ କୃଷକମାନଙ୍କର ବହୁଦିନର ଦାବି ପୂରଣ କରିବା ଦିଗରେ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି ସଙ୍କଟ ସମୟରେ ଆମ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ

ମନ୍ କୀ ବାତ୍ ଦେଶରେ କୃଷିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି

ସେ କହିଛନ୍ତି ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସଂସଦ କୃଷି କ୍ଷେତ୍ରର ସଂସ୍କାରକୁ ଆଇନର ମାନ୍ୟତା ଦେଇଛି ସେ କହିଛନ୍ତି ଏହି ସଂସ୍କାର ଫଳରେ ପ୍ରତ୍ୟେକ ବର୍ଗର ଚାଷୀ ସେମାନଙ୍କର ଅଧିକାର ଓ ସୁଯୋଗ ପାଇବାରେ ସକ୍ଷମ ହେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଜଣେ କୃଷକ ଜିତେନ୍ଦ୍ର ଭୋଇଜୀଙ୍କ ପ୍ରସଙ୍ଗ ଉତ୍ଥାପନ କରି କହିଛନ୍ତି ସେହି ଚାଷୀ ଜଣକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ସର୍ବାଧକ ମଲ୍ୟ ପାଇପାରିଛନ୍ତି ସେ କହିଛନ୍ତି ପ୍ରକୃତ ଞ୍ଜାନ ହିଁ ମନୁଷ୍ୟକୁ ଅନ୍ଧବିଶ୍ୱାସରୁ ଦୂରେଇ ରଖେ ଏବଂ ଗୁଜବ ମଣିଷକୁ ବିନାଶ ଆଡ଼କୁ ନେଇଯାଏ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାରନ୍ କିଲ୍ଲାର ମହଞ୍ଜଦ ଅସଲମ୍ଙ୍କ ବିଷୟ ଉତ୍ଥାପନ କରି କହିଛନ୍ତି ମହମ୍ମଦ ଏକ କୃଷି ଉତ୍ପାଦ ସଙ୍ଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ହ୍ୱାଟ୍ସ୍ଆପ୍ ଗ୍ରପ୍ ମାଧ୍ୟମରେ ନିଜ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଉଛନ୍ତି ସେହି ଗ୍ରୁପ୍ରେ ମହମ୍ମଦ ନିକଟବର୍ତ୍ତୀ ଅଞ୍ଚଳରେ ମଣ୍ଡିଗ୍ରଡ଼ିକ ବିଷୟରେ ସ୍ଚଚନା ଦେବା ସହ ତାଙ୍କ ସଙ୍ଗଠନ ଚାଷୀମାନଙ୍କଠାର୍ତ୍ ଶସ୍ୟ କ୍ରୟ କର୍ତ୍ଥି ପ୍ରଧାନମନ୍ତ୍ରୀ ଆଜି ମନ୍ କୀ ବାତ୍ରେ ହରିୟାଣା କେଥାଲ୍ ଜିଲ୍ଲାର ବୀରେନ୍ଦ୍ର ଯାଦବଙ୍କୁ ପ୍ରଶଂସା କରିଛନ୍ତି

ପରେ ସେ ଏକ ଷ୍ଟ୍ର ବେଲର୍ ମେସିନ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି ଏଥପାଇଁ ତାଙ୍କୁ କୃଷି ବିଭାଗ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

ଶ୍ରୀ ମୋଦି ଯୁବପିଢ଼ିକୁ ଆହ୍ୱାନ ଦେଇ କହିଛନ୍ତି ସେମାନେ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇ ଚାଷୀମାନଙ୍କ ସହ କଥା ହୋଇ ସେମାନଙ୍କୁ ସଚେତନ କରାନ୍ତୁ ଏବଂ କୃଷିକ୍ଷେତ୍ରପାଇଁ ନୃତନ ଉଭାବନରେ ଚେଷ୍ଟା ଜାରି ରଖନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ରେ କହିଛନ୍ତି ସଙ୍କଟ ସମୟରେ ଆମ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଜ୍ଞାନକୌଶଳ ପ୍ରୟୋଗଦ୍ୱାରା ଏହା ଆହୁରି ନିକଟତର ହୋଇଥାଏ ସେ କହିଛନ୍ତି ଦେଶରେ ଥିବା ସଂଗ୍ରହାଳୟ ଏବଂ ପାଠାଗାରଗୁଡ଼ିକ ସେମାନଙ୍କ ପାଖରେ ଗଛିତ ଥିବା ସଂଗ୍ରହଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ରୂପାନ୍ତରିତ କରିବାପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏ ଦିଗରେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଅଭ୍ରତପୂର୍ବ ସଫଳତା ହାସଲ କରିଛି

ତେବେ ଜନସାଧାରଣ ସେମାନଙ୍କ ଘରେ ବସି ନିଜ ଦେଶର ସଂସ୍କୃତି ବିଷୟରେ ସବୁ ତଥ୍ୟ ପାଇପାରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଜ୍ଞାନକୌଶଳ ପ୍ରୟୋଗଦ୍ୱାରା ଦେଶର ସାଂସ୍କୃତିକ ଐତିହ୍ୟକୁ ଅଧିକରୁ ଅଧିକ ଲୋକଙ୍କ ନିକଟତର କରାଯାଇପାରୁଛି ଏହାଫଳରେ ଏହି ସାଂସ୍କୃତିକ ବିଭବକୁ ଅଧିକ ଦିନଯାଏଁ ସଂରକ୍ଷଣ କରି ରଖାଯାଇପାରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଅଜନ୍ତା ଗୁମ୍ଫାରେ ଚିତ୍ରିତ ସାଂସ୍କୃତିକ ବିଭବ ଓ କଳାନୈପୁଣ୍ୟକୁ ଡିଜିଟାଲ୍ କରାଯାଇଥିବା ଏବଂ ପୁନଃ ବ୍ୟବସ୍ଥିତ କରାଯାଇଥିବା କହିଛନ୍ତି ସେ କହିଛନ୍ତି କିଛିଦିନ ପୂର୍ବେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି କରୋନା ମହାମାରୀ ସଙ୍କଟ ସତ୍ତ୍ୱେ ଜନସାଧାରଣ ବହୁ ସଂଖ୍ୟାରେ ଏହି ସପ୍ତାହ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ କାନାଡ଼ାରୁ ବହୁ ପୁରାତନ ଦେବେୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଦେଶକୁ ଆସୁଥିବା କଥା କହିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି

ମନ୍ କୀ ବାତ୍ରେ ପ୍ରଧାନମନ୍ତ୍ରୀ କାନାଡ଼ା ସରକାରଙ୍କୁ ଏହି ମର୍ତ୍ତି ଫେରସ୍ତ ନେଇ ପଦକ୍ଷେପ ଗ୍ରହଣ କରିଥିବାର୍ତ କୃତଜ୍ଞତା କଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତବର୍ଷରୁ ଅନେକ ମୂଲ୍ୟବାନ ମୂର୍ତ୍ତି ଚୋରାଚାଲାଣ ହୋଇ ଆନ୍ତର୍ଜାତିକ ବଜାରରେ ବିକ୍ରି କରାଯାଇଛି ତେବେ ସେଗୁଡ଼ିକୁ ଫେରାଇ ଆଣିବା ଲାଗି ସରକାର ଦୂଡ଼ ପଦକ୍ଷେପ ନେଉଛନ୍ତି କିଛି ବର୍ଷ ମଧ୍ୟରେ ଏହିଭଳି ଅନେକ ମୂର୍ତ୍ତି ଏବଂ ଚିତ୍ର କାରୁକାର୍ଯ୍ୟ ଦେଶକୁ ଫେରାଇ ଅଣାଯାଇପାରିଥିବା ସେ କହିଛନ୍ତି

ଫଳରେ ବିଶ୍ୱର ପ୍ରମୁଖ ପକ୍ଷୀ ଅଧ୍ୟନକାରୀମାନେ ଭାରତକୁ ଆକର୍ଷିତ ହୋଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଧିକରୁ ଅଧିକ ଲୋକେ ପକ୍ଷୀମାନଙ୍କ ବିଷୟରେ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇଛନ୍ତି

ଗତ ରାତିରେ ସିଆର୍ପିଏଫ୍ର କୋବ୍ରା ବାଟାଲିୟନ୍ ସ୍ୱତନ୍ତ୍ର ସୁରକ୍ଷା ଦଳ ଏବଂ ଜିଲ୍ଲା ପୁଲିସ୍ର ସୁକ୍ମା ଜିଲ୍ଲା ଚିନ୍ତାଗୁଫା ଅଞ୍ଚଳରେ ମିଳିତ ଖାନ୍ତଲାସୀବେଳେ ଏହି ବିସ୍ଫୋରଣ ଘଟିଥିଲା ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିବା ସ୍ନଚନା ମିଳିଛି କରୋନା ଭାକ୍ନିନ୍ ଦେଶରେ କରୋନା ଟୀକା ପ୍ରସ୍ତୁତ କରୁଥିବା ଶେରମ୍ ପ୍ରତିଷ୍ଠାନ ଆସନ୍ତା ଦ୍ରଇ ସପ୍ତାହ ମଧ୍ୟରେ ଏହି ଟୀକା ପାଇଁ ଜର୍ରରୀକାଳୀନ ଅନ୍ରମତି ଲୋଡ଼ି ଆବେଦନ କରିବ ବୋଲି ଜଣାପଡ଼ିଛି ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦର ପୁନାୱାଲା କହିଛନ୍ତି ଶେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିଆ ଦେଶର ସର୍ବାଧିକ ଟୀକା ପ୍ରସ୍ତୁତକାରୀ କମ୍ପାନୀ ଏବଂ ଏହା ପ୍ରସ୍ତୁତ କରୁଥିବା କୋଭିସିଲ୍ଡ୍ ଟୀକା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି ସେ କହିଛନ୍ତି ଆସ୍ତାଜେନେକା ସହ ମିଳିତ ଭାବରେ ପ୍ରସ୍ତୁତ ହେଉଥିବା ଏହି ଟୀକା ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ଭାରତକୁ ଦିଆଯିବ ପରେ ଆଫ୍ରିକୀୟ ଦେଶଗ୍ରଡ଼ିକୁ ଏହି ଟୀକା ବିତରଣ କରାଯିବ